ଗତରାତିରେ ଏହା ଉପରେ ବ୍ୟାପକ ଆଲୋଚନା ହୋଇଥିଲା

ଏଭଳି ଲୋକମାନେ ପାକିସ୍ତାନ ବାଂଲାଦେଶ ଓ ଆଫଗାନିସ୍ଥାନରୁ ଭାରତକୁ ଆସିଥିଲେ ସେଠାରେ ସେମାନଙ୍କ ପ୍ରତି ଅତ୍ୟାଚାର ହୋଇଥିବାରୁ ସେମାନେ ଭାରତରେ ଶରଣ ନେଇଥିଲେ ତେବେ ବିଲ୍ରୁ ଷଷ୍ଠ ଅନୁଚ୍ଛେଦରେ ସ୍ଥାନ ପାଇଥିବା କିଛି ଆଦିବାସୀ ଅଞ୍ଚଳ ଓ ଉତ୍ତର ପୂର୍ବାଞ୍ଚଳର ଇନର ଲାଇନ୍ ପର୍ମିଟ୍ ବ୍ୟବସ୍ଥା ମଧ୍ୟରେ ଆସୁଥିବା ଅଞ୍ଚଳଗୁଡ଼ିକୁ ବାଦ୍ ଦିଆଯାଇଛି

ପୂର୍ବରୁ ଆଲୋଚନା ଆରନ୍ଭ କରି କଂଗ୍ରେସର ମନୀଷ ତିୱାରୀ ବିଲ୍କୁ ଏକ ଗୁରୁତର ତ୍ରଟି ବୋଲି ବର୍ଷ୍ଣନା କରିଥିଲେ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାଗରିକ ସଂଶୋଧନ ବିଲ୍ ଲୋକସଭାରେ ପାସ୍ ହୋଇଯିବାରୁ ସନ୍ତୋଷ ପ୍ରକାଶ କରିଛନ୍ତି ଟ୍ୱିଟ୍ କରି ସେ କହିଛନ୍ତି ଏହି ପ୍ରସ୍ତାବିତ ଆଇନ ଯୁଗଯୁଗରୁ ରହିଆସିଥିବା ଭାରତର ମାନବୀୟ ମୂଲ୍ୟବୋଧକୁ ଉଜ୍ଜୀବିତ କରିବ

ଶିକ୍ଷାନୁଷ୍ଠାନ ଓ ଦୋକାନ ବଜାର ଆଦି ବନ୍ଦ ରହିଥିବା ବେଳେ ରାସ୍ତାଘାଟରେ ବହୁତ କମ୍ ଯାନବାହାନ ଚଳାଚଳ କରୁଛି ବିକ୍ଷୋଭକାରୀମାନେ ରେଳଲାଇନ ଉପରେ ବସିରହିଥିବାରୁ ରେଳ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଛି ଝାଡ଼ଖଣ୍ଡ କ୍ୟାମ୍ପେନ୍ ଝାଡ଼ଖଣ୍ଡର ତୃତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଆଜି ପ୍ରଚାର ଶେଷ ହେବ

ବିଭିନ୍ନ ରାଜନୈତିକ ଦଳର ନେତାମାନେ ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଥିବା ସହ ପ୍ରଚାର ଚରମ ପର୍ଯ୍ୟାୟରେ ପହଞ୍ଚିଛି ତୃତୀୟ ପର୍ଯ୍ୟାୟରେ ନିଯୁକ୍ତି ସୃଷ୍ଟି ଶିକ୍ଷା କ୍ଷେତ୍ରରେ ସୁବିଧା ବର୍ଦ୍ଧିତ ମୂଲ୍ୟବୃଦ୍ଧି ଅନୁନ୍ନତବର୍ଗଗୁଡ଼ିକ ପାଇଁ ସଂରକ୍ଷଣ ବ୍ୟବସ୍ଥା ଓ ମହିଳାମାନଙ୍କ ସୁରକ୍ଷା ଆଦି ବିଷୟ ନିର୍ବାଚନ ପ୍ରସଙ୍ଗ ରହିଛି ବିଜେପି ନେତାମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର କାର୍ଯ୍ୟଗୁଡ଼ିକ ବିଷୟରେ ଭୋଟରମାନଙ୍କୁ ଜଣାଉଛନ୍ତି ଅନ୍ୟପକ୍ଷରେ କଂଗ୍ରେସ ଜେଏମ୍ଏମ୍ ଓ ଆର୍ଜେଡି ମେଣ୍ଟ ଆଦିବାସୀ ଯୁବା ଓ କୃଷକମାନଙ୍କ ସମସ୍ୟା ବିଷୟରେ ର୍ୟାଲିଗୁଡ଼ିକରେ ଉଠାଇ ବିଜେପିର ସମାଲୋଚନା କରୁଛନ୍ତି ଝାଡ଼ଖଣ୍ଡ ବିକାଶ ମୋର୍ଚ୍ଚା ଓ ଝାଡ଼ଖଣ୍ଡ ଷ୍ଟୁଡେଣ୍ଟ୍ସ ୟୁନିୟନ୍ କ୍ଷମତାକୁ ଆସିଲେ ରାଜ୍ୟର ଉଜ୍ଜଳ ଭବିଷ୍ୟତ ଦିଗରେ କାର୍ଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି

ବଜାରରେ ପିଆଜ ଉପଲବ୍ଧ କରିବା ସକାଶେ ସରକାରଙ୍କ ପକ୍ଷରୁ ଏହି ନିଷ୍ପଭି ନିଆଯାଇଛି ଖାଉଟି ବ୍ୟାପାର ମନ୍ତ୍ରଣାଳୟ ଏହି ନିର୍ଦ୍ଦେଶନାମାକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ସମସ୍ତ ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି ପାଇକାରୀ ବ୍ୟବସାୟୀଙ୍କ ପାଇଁ ପୂର୍ବ ନିର୍ଦ୍ଧାରିତ ସୀମା ଅପରିବର୍ତ୍ତିତ ରହିବ ତେବେ ପିଆଜ ରପ୍ତାନୀ କ୍ଷେତ୍ରରେ ପୂର୍ବରୁ ଥିବା ପ୍ରତିବନ୍ଧକ ଏବେ ମଧ୍ୟ ବଳବତ୍ତର ରହିଛି

ଏହା ଆଜିଠାରୁ କାର୍ଯ୍ୟକାରୀ ହେବ ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଗ୍ରାହକଙ୍କ ସୁବିଧା ଲାଗି ବ୍ୟାଙ୍କ ଅଷ୍ଟମଥର ଲାଗି ସୁଧହାର ହ୍ରାସ କରିଛି

ୟୁପି ପୋଲିସ୍ ଉତ୍ତରପ୍ରଦେଶ ସରକାର ପୋଲିସ୍ ସହାୟତା ଯାନରେ ମହିଳା ପୋଲିସ୍ କର୍ମଚାରୀମାନଙ୍କୁ ମୁତୟନ କରିବାକୁ ନିଷ୍ପଭି ନେଇଛନ୍ତି

ମହିଳାମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି

କୌଣସି ମହିଳା ରାତିରେ ଏହି ନମ୍ଭରକୁ ଡାଏଲ୍ କଲେ ତାଙ୍କ ପାଖରେ ପୋଲିସ୍ ଗାଡ଼ି ପହଞ୍ଚୁବ ଓ ତାଙ୍କୁ ନେଇ ତାଙ୍କ ଘରେ ପହଞ୍ଚାଇବ

ବର୍ଦ୍ଧିତ ଶକ୍ତି ଚାହିଦାର ପୂରଣ ପାଇଁ ଫସିଲ୍ ଇନ୍ଧନ ଉପରୁ ନିର୍ଭରଶୀଳତା କମ୍ କରିବା ଉପରେ ଏହା ଆରମ୍ଭ କରାଯାଇଛି ପରିବେଶମନ୍ତ୍ରୀ ପ୍ରକାଶ ଜାବଡେକର କହିଛନ୍ତି ଚାରିବର୍ଷ ପୂର୍ବେ ପ୍ୟାରିସ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଫ୍ରାନ୍ନ ରାଷ୍ଟ୍ରପତି ଫ୍ରାନ୍ସ୍ୱଆ ଓଲାନ୍ଦ ଆନ୍ତର୍ଜାତିକ ସୌରମେଣ୍ଟର ଶୁଭାରିୟ କରିଥିଲେ ସେତେବେଳେ ଏହା ଏକ ନୂଆ ଅୟମାରନ୍ତ ଥିଲା କିନ୍ତୁ ବର୍ତ୍ତମାନ ଚାରିବର୍ଷ ମଧ୍ୟରେ ଏହା ପୂର୍ଣ୍ଣମାତ୍ରାରେ ଆଗେଇଚାଲିଛି ଓ ବର୍ତ୍ତମାନର ପରିସ୍ଥିତିକୁ ଦେଖିଲେ ଏହାକୁ ଆହୁରି ଅଧିକ ଗତିଶୀଳ କରାଇବା ଅପରିହାଯ୍ୟ ହୋଇପଡ଼ିଛି ସୌରଶକ୍ତିର ବହୁଳ ବ୍ୟବହାର ପାଇଁ ଆମକୁ ସବୁମତେ ଉଦ୍ୟମ କରିବାକୁ ହେବ ବୋଲି ସେ କହିଛନ୍ତି

ଆଜି ରାଜଧାନୀ ଦିଲ୍ଲୀରେ କାତୀୟ ମାନବାଧିକାର କମିଶନ ପକ୍ଷରୁ ମାନବାଧିକାର ଦିବସ ପାଳନ କରାଯାଉଛି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ଉସବରେ ମୁଖ୍ୟଅତିଥି ରହିଛନ୍ତି ଏନ୍ଏଚ୍ଆର୍ସି ଚେୟାରମ୍ୟାନ୍ ଜଷ୍ଟିସ୍ ଏଚ୍ଏଲ୍ ଦାତ୍ତୁ ପୁରସ୍କାରପ୍ରାପ୍ତ ମାନବିକ ଅଧିକାର ସମ୍ବନ୍ଧୀୟ କ୍ଷୁଦ୍ର ଚଳଚ୍ଚିତ୍ରଗୁଡ଼ିକର ଡିଭିଡିଗୁଡ଼ିକୁ ଉନ୍ତୋଚନ କରିବେ

ନୂଆଦିଲ୍ଲୀରେ ମାନବିକ ଅଧିକାର ଦିବସ ପାଳନ ଅବସରରେ ଉଦ୍ବୋଧନ ଦେଇ ଶ୍ରୀ କୋବିନ୍ଦ କହିଚ୍ଚନ୍ତି ଦେଶର ବିଭିନ୍ନ ଭାଗରେ ମହିଳାମାନଙ୍କ ପ୍ରତି ଅତ୍ୟାଚାର ଘଟୁଥିବା ଖବରମାନ ଆସି ପହଞ୍ଚୁଛି ସେ କହିଛନ୍ତିମାନବିକ ଅଧିକାର ଦିବସ ପାଳନ ସେତିକିବେଳେ ସଫଳ ହେବ ଯେତେବେଳେ ଆମେ ସମସ୍ତଙ୍କୁ ସାର୍ବଜନୀନ ଅଧିକାର ଦେବାପାଇଁ ଆଗଭର ହେବା ଓ ଏ କ୍ଷେତ୍ରରେ ଥିବା ତ୍ରୁଟିଗୁଡ଼ିକର ସୁଧାର ପାଇଁ ଆମର ଆତ୍ମସମୀକ୍ଷା କରିବା ରାଷ୍ଟ୍ରପତି କହିଛନ୍ତି ଲୋକମାନେ ମଧ୍ୟ ସେମାନଙ୍କର କର୍ତ୍ତବ୍ୟ ଭୁଲିବା ଉଚିତ ନୁହେଁ ରାଷ୍ଟ୍ରପତି କହିଛନ୍ତି ଜାତିର ଜନକ ମହାତ୍ମା ଗାନ୍ଧୀ ଅଧିକାର ଓ କର୍ତ୍ତବ୍ୟକୁ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ଭାବେ ଗ୍ରହଣ କରୁଥିଲେ

ଏସିଆନ୍ ଗେମ୍ସ ନେପାଳଠାରେ ଚାଲିଥିବା ତ୍ରୟୋଦଶ ଦକ୍ଷିଣ ଏସୀୟ କ୍ରୀଡ଼ାର ଆଜି ସନ୍ଧ୍ୟାରେ ଉଦ୍ଯାପନ ହେବ ଗତକାଲି ଭାରତୀୟ ଖେଳାଳି ନିଜର ସ୍ଥିତି ବଜାୟ ରଖି ପଦକ ତାଲିକାର ଶୀର୍ଷରେ ରହିଛନ୍ତି